ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଶ୍ଣ ବୈଠକ ଅନୁଷ୍ଟିତ

ଜିଲ୍ଲାର ପାପଡ଼ାହାଣ୍ଡି ରାଇଘର ଓ ନବରଙ୍ଙପୁର ବ୍ଲକ୍ର ତିନୋଟି ସ୍ଚାନରୁ ଭିଡ଼ିଓ କନ୍ଫରେନ୍ସିଂ କରିଆରେ କେନ୍ଦ ପେଟ୍ରୋଲିୟମ୍ ମନ୍ତୀ ଧର୍ମେନ୍ଦ ପ୍ରଧାନଙ୍ଦ୍ୱାରା ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି

ମୁଖ୍ୟମନ୍ତୀଙ୍କ ଉପସ୍ତିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଥିଲେ ହେଁ ଅନିବାର୍ଯ୍ୟ କାରଣବଶତଃ ସେ ଯୋଗ ଦେଇପାରି ନ ଥିଲେ ମୁଖ୍ୟମନ୍ତୀଙ୍କ ବଦଳରେ ନଗର ଉନ୍ନୟନ ମନ୍ତୀ ନିରଞ୍ଞନ ପ୍ରଜାରୀ ଏବଂ ବିଭାଗୀୟ ସଚିବ ଜି ମାଥ୍ଭାତନନ୍ଙ୍ ଉପସ୍ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା

ଏହି ଅବସରରେ ମନ୍ତୀ ଶାଗୁଶା ସଂରକ୍ଷଣ ପ୍ରଜନନ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ